ରାଜ୍ୟ ସରକାର ଓ ଆନ୍ଦୋଳନରତ ଶିକ୍ଷକଙ୍କ ବୈଠକ ବିଫଳ ହୋଇଛି ବୋଲି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ସୂଚନା

ପରବର୍ଭୀ ସମୟରେ ରାଜ୍ୟ ସରକାର ହୀରାକୁଦ୍ ବୁଡ଼ି ଅଞ୍ଞଳ ବାସଚ୍ୟତଙ୍କ ପାଇଁ ପ୍ରୋହାହନ ଘୋଷଣା କରିଥିଲେ

ଏହି ବାସଚ୍ୟୁତମାନେ ଏବେ ଭୋକ ଉପାସରେ ରାସ୍ତା ପାର୍ଶ୍ୱ ଗଛ ମିଳେ ପଡ଼ି ରହିଛନ୍ତି

ଏଥିରୁ କୌଣସି ନିଷ୍ପର୍ସ ବାହାରି ପାରିନାହି

ତେଣ୍ ଆନ୍ଦୋଳନ ପୂର୍ବପରି ଚାଲୁ ରହିବ

ତେବେ ଆଜି ପୁଶି ଏକ ବୈଠକରେ ଆଇନ୍ଜୀବୀମାନେ ସେମାନଙ୍କର କାର୍ଯ୍ୟବନ୍ଦ ଆଦୋଳନ ଆସନ୍ତା ସୋମବାର ପର୍ଯ୍ୟନ୍ତ କାରି ରଖିବେ ବୋଲି ନିଷ୍ବଭି ନେଇଛନ୍ତି

ବୋଇଂ ବିମାନରେ ଦୁଇଜଣ ପାଇଲଟ୍ଙ୍ ସହ ବୈଷୟିକ ଅଧିକାରୀ ଥିଲେ

ଯାଇ ଏୟାର୍ପୋର୍ଟ ବୁଲି ଦେଖିଥିଲେ

ରାକ୍ୟ ସରକାର ଏ ଦିଗରେ ନେଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ବ୍ୟକ୍ତିଗତ ଏବଂ ଗୋଷୀଗତ ଭାବେ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଏଥିସକାଶେ ଗାଁଠୁ ସହର ସବୁଠି ପ୍ରସ୍ତୁତି ଚାଲିଛି